ତଥା ଦୁଇ ସହକାରୀ ସବ୍ଇନିପେକୁର ଓ ଜଣେ କନଷ୍ଟେବଳ କରୋନା ସଂକ୍ରମିତ ଚିହୁଟ ହୋଇଛନ୍ତି

ଆସନ୍ତାକାଲି ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଶାଯାଇ ଶେଷକୃତ୍ୟ ସମ୍ମନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି

କୋଭିଡ ଲାଗି ଶ୍ରୀ ଦାସ ଚଳିତବର୍ଷ ରାଷ୍ଟ୍ରପତିଭବନ ଯିବେ ନାହି

ସେହିପରି ଆକି ଅପରାହ୍ମ ସୁଦ୍ଧା ବାଲେଶ୍ୱର ମୟରଭଞ୍ଞ କେନୁଝର ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ବୋଲି ପାଶିପାଗ ବିଭାଗ ପର୍ବାନୁମାନ କରିଛି